ଛତିଶଗଡ ରାଜ୍ୟ ସୀମାନ୍ଡ ନବରଙ୍ଗପୁର ଜିଲ୍ଲାର ମାଓପ୍ରଭାବିତ ବ୍ଲକ ରାଇଘର ଉମରକୋର୍ଟ ଚନ୍ଦାହାଣ୍ଡି ରହିଥିବାରୁ ବିଶେଷ ସୁରକ୍ଷା ବ୍ୟବସ୍ରା ଗ୍ରହଣ କରାଯାଇଛି

ସୀମାବର୍ଭୀ ଅଞ୍ଚଳ ଦେଇ ଯେପରି କୌଣସି ମାଦକ ଦ୍ରବ୍ୟ ସନ୍ଦେହଜନକ ସାମଗ୍ରୀ ନ ହୁଏ ସେ ନେଇ ତୀକ୍ଷ୍ ନଜର ରଖାଯାଇଛି

ଗିରଫଙ୍କ ମଧରେ ଜଣେ ପୂର୍ବତନ ବ୍ୟାଙ୍କ ମଧାନେଜର ଓ ଜଣେ ମହିଳା ସାମିଲ ଅଛନ୍ତି

ଘଟଶାର ତଦନ୍ତ ପ୍ରକ୍ରିୟା ଜାରି ଦିଶା କାର୍ଯ୍ୟକ୍ରମ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ କକ୍କାବାଞ୍ଚିର ମ୍ୟୁନିସିପାଲିଟି ସଭାଗୃହରେ 'ଦିଶା' ପକ୍ଷରୁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କର ପ୍ରଧାନମନ୍ତୀ ଆବାସ ଯୋଜନା ପ୍ରଧାନମନ୍ତୀ ସଡ଼କ ଯୋଜନା ମନରେଗା ଯୋଜନା ଭଳି ଅନେକ ଯୋଜନାର ସମୀକ୍ଷା କରାଯାଇଥିଲା

କଂଗ୍ରେସ ମଧ୍ଧ ଅନୁର୍ରପ ଭାବେ ମେକ୍ ଇନ୍ ଓଡିଶା କନକୁଭ ଉପରେ ଟିପ୍ଟଣୀ ଦେଇଛି

ଉଭୟ ଉପର ଓ ତଳପଡିଆ ଭୂମି ସମତୁଲ କାର୍ଯ୍ୟ ବ୍ୟବସାୟିମାନଙ୍କୁ ସ୍ରାନ ଆବକ୍ଷନ କାର୍ଯ୍ୟ ଆରମ୍ଭ ହୋଇଛି ତଳପଡିଆରେ ସଦର ତହସିଲ ଅଗ୍ନିସେବା ଓ ସେସୁ ପକ୍ଷରୁ ଅସ୍ତାୟୀ କାର୍ଯ୍ୟାଳୟ ଖୋଲାଯାଇଛି

ଧାନ ସଂଗ୍ରହ ଭଦ୍ରକ କିଲ୍କାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍କା ପ୍ରଶାସନ ପକ୍ଷର୍ ଅନୁଷ୍ଠିତ ହୋଇଯାଇଛି ସାଂସଦ ଅର୍ଜ୍ରୁନ ଚରଣ ସେଠୀଙ୍କ ସମେତ ବିଧାୟକ ଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇଥିଲେ

ହାତୀପଲ ଧାନ ଫସଲକୁ ନଷ କରୁଛନ୍ତି

ହାତୀପଲକୁ ଘଉଡ଼ାଇବା ପାଇଁ ବନ ବିଭାଗ ପକ୍ଷର୍ ଉଦ୍ୟମ କାରି ରହିଛି

ରେଂକ୍ର ବିଭିନ୍ନ ସ୍ଥାନରେ ହାତୀପଲ ରାସ୍ତା ଉପରକୁ ଚାଲିଆସୁଛନ୍ତି

ଫଳରେ ଲୋକମାନେ ଭୟରେ ଘରୁ ବାହାରକୁ ଚାଲିଆସିଥିଲେ